ଏନେଇ ସମସ୍ତ କିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ଶିକ୍ଷା କିଲ୍ଲା ସଂଯୋଜକଙ୍କ ଚିଠି ଲେଖା ଯାଇଛି

କେନ୍ଦ ସରକାର ବିଭିନ୍ ଯୋକ୍କନାରେ ଶିଳ ଓ କୃଷିକୁ ସମୃଦ୍ଧ କରିବା ପାଇଁ ସହାୟତା ପ୍ରଦାନ କରୁଥିବାବେଳେ ରାକ୍ୟ ସରକାର କୁଷି ଓ କୁଷକଙ୍କ ଉନ୍ନତି ଦିଗରେ ବାଧକ ସାଜୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନେକ ସମୟରେ ରୋଗୀମାନଙ୍କର ରୋଗ ନିର୍ପଶ ଏବଂ ଏଥିନିମନ୍ତେ ଆବଶ୍ୟକୀୟ ଔଷଧ ନିମନ୍ତେ ପ୍ରେସ୍କ୍ରିପ୍ସନ୍ରେ ଡାକ୍ତରମାନେ କ'ଣ ଲେଖୁଛନ୍ତି ତାହା ସାଧାରଣ ଲୋକ ପାଖରେ ବୃଝିବା ସ ହେଉନଥିବା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଡାକ୍ତରମାନେ ପ୍ରେସ୍କ୍ରିପ୍ସନ୍ରେ ଔଷଧର ନାଁ ବଡ଼ ବଡ଼ ଅକ୍ଷରରେ ଏବଂ ସ୍ୱଷ ଭାବେ ଲେଖିବା ପାଇଁ ହାଇକୋର୍ଚ ନିର୍ଦ୍ଦେଶ ଦେଇଛନ୍ତି

ମାମଲାରେ ମୁଖ୍ୟ ଶାସନ ସଚିବ ଅର୍ଥ ସଚିବ ଆଇନ୍ ସଚିବ ଭିଜିଲାନ୍ ନିର୍ଦ୍ଦେଶକ ବିକ୍ରି କର କମିଶନର ଓ ଆଡଭୋକେଟ୍ ଜେନେରାଲଙ୍କୁ ପକ୍ଷଭ୍ରକ୍ତ କରାଯାଇଛି